ଅନ୍ୟ ପକ୍ଷରେ ବିଜୁଳି ଦର ବୃଦ୍ଧି ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି

ଏ ସଂକ୍ରାନ୍ତ ପିଟିସନ୍ର ଶୁଶାଶି କରି ସୁପ୍ରିମ୍କୋର୍ଟ' ନିର୍ଦ୍ଧାରିତ କାର୍ଯ୍ୟଟୀ ଅନୁଯାୟୀ ୟୁପିଏସ୍ସି ପ୍ରିଲିମ୍ ପରୀକ୍ଷା ହେବ ବୋଲି ସ୍ୱଷ କରିଛନ୍ତି